ଏହି ଅବସରେ ଆୟୋଜିତ ସଭାରେ ରାକସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତୀ ମହେଶ୍ୱର ମହାନ୍ତି ସାଂସଦ ପିନାକୀ ମିଶ୍ରଙ୍କ ସମେତ ପୁରୀ ଜିଲ୍ଲାର ବିଧାୟକମାନେ ଉପସ୍ରିତ ଥିଲେ

କୋର୍ଟ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି

ଏତଦ୍ବ୍ୟତୀତ ଅନ୍ୟାନ୍ୟ ପରୀକ୍ଷା ସ୍ଚୀ ଅପରିବର୍ଭିତ ରହିଥିବା ସେ କହିଛନ୍ତି

ଶିକ୍ଷକ ଆନୋଳନ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ମିଳିତ ମଞ ରାଜଧାନୀ ଭୁବନେଶ୍ୱରର ରାକରାସ୍ତାକୁ ଓହ୍ଲୁଇଛନ୍ତି ଭୁବନେଶ୍ୱରର ଲୋୟର ପିଏମ୍ଜି ଛକରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀମାନେ ଏକାଠି ହୋଇଛନ୍ତି

ଦିବ୍ୟାଙ୍ଗ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରେଲି ସାଇନେଜ୍ ଲଗାଯାଇଛି ଶୌଚାଳୟରେ ଭେଞ୍ରଆରୀ ଏୟାର ଏକ୍ ଲଗାଯାଇଥିବା ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି

ଏହି ସମାବେଶରେ ମନ୍ତୀ ଉଷା ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରାକ୍ୟ ସରକାର ବିଭିନ୍ନ ବର୍ଗଙ୍କ ନିମନ୍ତେ ପଦକ୍ଷେପ ଗ୍ରହଶ କରୁଥିବା ସୂଚନା ଦେଇଥିଲେ ରାଜ୍ୟସଭା ସାଂସଦ ଏନ୍ ଭାସ୍କରରାଓ ଏଥିରେ ଯୋଗଦେଇ ତେଲେଗୁ ସମାଜର ଆଦର୍ଶ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ